ସେହିଭଳି ଉଉମମାନର ବିହନ ସଂଗ୍ରହ କରିବାପାଇଁ ଚାଷୀଙ୍କୁ ଋଣ ଯୋଗାଣର ବ୍ୟବସ୍ତା କରାଯାଇଛି

ଏଥିଲାଗି ଗିହ ମାଲିକଙ୍କୁ ନିର୍ଦିଷ୍ ଅର୍ଥ ପ୍ରଦାନ କରିବାକୁ ପଡ଼ିବ

ଏହି ସମୟରେ ସଶକ୍ତ ଡାଇରିଆ ନିୟନ୍ତଶ ମାସ ମଧ୍ଧ ପାଳନ କରାଯାଉଛି

ଏଥିପାଇଁ ଉଦ୍ଭାବନ ହୋଇଛି ପାଞ କିଶମର ନୃଆ ଧାନ ବିହନ ଜମିଟି ଖାଲୁଆ ହେଉ କି ଅ ଶୁଖିଲା ମରୁଡ଼ି ହେଉ ବା ବନ୍ୟା ପ୍ରପିଡ଼ିତ ଅଞ୍ଚଳ ସବୁ ପାଣିପାଗରେ ଅଧିକ ଅମଳ ହୋଇପାରିବ ଧାନ ବୃଥା ଯିବନି ଚାଷୀଙ୍କ ହାଡ଼ଭଙ୍ଙା ପରିଶ୍ରମ ଓ ଚାଷରେ ଲଗାଇଥିବା କଷ୍ଟଲହ ଧନ

ସେହିଭଳି ଅନ୍ୟ ତିନୋଟି କିଶମ ଧାନର ନାମ ରଖାଯାଇଛି ରୁଚି ସରମୁନା ଓ ମହାମଣୀ

ଖଡ଼ିଆଳ ନଗର ଅଧ୍ଯକ୍ଷା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମ୍ ବିକ୍କୁଳି ଖର୍ଚ୍ଚରେ ଏଲ୍ଇଡି ଲାଇଟ୍ ଅଧିକ ଆଲ୍ପଅ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଛନ୍ତି

ଏହି ସମ୍ମିଳନୀରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଯୋଗଦେଇ ଦେଶର ସବୁ ରାଜ୍ୟଠାରୁ ଓଡ଼ିଶାର ବିକାଶର ବହ୍ ପଛରେ ରହିଛି ବୋଲି କହିଛନ୍ତି

ଶତାଧିକ ଦଳୀୟ କର୍ମୀ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି କେନ୍ଦ ଓ ରାକ୍ୟସରକାରଙ୍କର ନୀତି ବିରୋଧୀ ବିଭିନ୍ ସ୍କୋଗାନ ଦେବା ସହ ଏକ ସ୍କାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି

ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉପକୁଳ ଅଞଳରେ ପବନ ଘଡ଼ଘଡ଼ି ଓ ବର୍ଷା ହୋଇଥିବା ଜଶାପଡ଼ିଛି